ଅନ୍ୟପକ୍ଷରେ କେନ୍ଦ୍ରାପଡା ଓ କଳାହାଣ୍ଡି କିଲ୍ଲାରେ ଦୁଇଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ସେହିପରି କଟକ ଢେଙ୍କାନାଳ କଳାହାଣ୍ଡି ଓ ପୁରୀ ଜିଲ୍ଲାରେ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ଟ ହୋଇଛନ୍ତି